ଏୟାର୍ ଇଣ୍ଡିଆର ସର୍ଭର୍ ବ୍ୟବସ୍ଥାରେ ତ୍ରୁଟିକୁ ଠିକ୍ କରାଯାଇଛି

ଇଲେକ୍ସନ୍ ଚତ୍ରୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେଉଥିବାରୁ ଏବେ କୋର୍ସୋର୍ରେ ପ୍ରଚାର ଚାଲିଛି

ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର କନୌଜଠାରେ ଏକ ନିର୍ବାଚନୀ ସଭାରେ ଆକି ଉଦ୍ବୋଧନ ଦେଇଛନ୍ତି ଅପରାହୁରେ ସେ ହର୍ଦୋଇ ଓ ସୀତାପୁରଠାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଚୀ ରହିଛି ବିଜେପି ସଭାପତି ଅମିତ୍ ଶାହା ଝାଡ଼ଖଣର ପଲାମ୍ବଠାରେ ଉଦ୍ବୋଧନ ଦେଇଛନ୍ତି ଓଡ଼ିଶାର ମୟରଭଞ୍ଜ ଓ ଜୟପୁରଠାରେ ମଧ୍ୟ ଶ୍ରୀ ଶାହା ଉଦ୍ବୋଧନ ଦେବେ କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ରାୟବରେଲି ଓ ଆମେଠି ଠାରେ ନିର୍ବାଚନ ପ୍ରଚାର କରୁଛନ୍ତି ପାର୍ଟିର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଉତ୍ନାଓ ଓ ବାରାବାଙ୍କୀରେ ଉଦ୍ବୋଧନ ଦେବେ ବିଏସ୍ପି ମୁଖ୍ୟ ମାୟାବତୀ ମଧ୍ୟପ୍ରଦେଶର ରେଓ୍ୱାଠାରେ ପ୍ରଚାର କରୁଛନ୍ତି ଇତିମଧ୍ୟରେ ଷଷ୍ଠ ପର୍ଯ୍ୟାୟ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସକାଶେ ଗତକାଲି ଶେଷ ଦିନ ଥିଲା

ଷଷ୍ଠ ପର୍ଯ୍ୟାୟରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଆଜମ୍ଗଡ଼ ଓ ସୁଲ୍ତାନ୍ପୁର ନିର୍ବାଚନ ମଣ୍ଡଳୀରେ ଭୋଟ୍ଗ୍ରହଣ ହେବ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କେନ୍ଦ୍ରମନ୍ତ୍ରୀ ତଥା ବିକେପି ନେତା ମେନକା ଗାନ୍ଧି ଓ କଂଗ୍ରେସର ଡକୁର ସଞ୍ଜୟ ସିଂ ଆଦି ଟାଣୁଆ ନେତାମାନେ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି

ବାଲ୍ଟିକୀ ନଗର ଶେଓହର୍ ବୈଶାଳୀ ଗୋପାଳଗଞ୍ଜ ସିୱାନ୍ ମହାରାଜଗଞ୍ଜ ପୂର୍ବୀ ଓ ପଣ୍ଟିମ ଚମ୍ପାରନ୍ ଆସନ ପାଇଁ ଷଷ୍ଠ ପର୍ଯ୍ୟାୟ ଭୋଟ୍ଗ୍ରହଣ ହେବ ସପ୍ତମ ପର୍ଯ୍ୟାୟ ପାଇଁ ଆସନ୍ତା ସୋମବାର ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ଗତକାଲି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା

ଇଭିଏମ୍ ନଷ୍ଟ ହୋଇଯିବା ଅକାମୀ ହୋଇଯିବା କିମ୍ବା ପ୍ରକ୍ରିୟାଗତ ତ୍ରଟି ସମେତ ବିଭିନ୍ନ କାରଣର୍ ସେହିସବ୍ ଭୋଟ୍ଗ୍ରହଣ କେନ୍ଦ୍ରରେ ଭୋଟ୍ ନିଆଯାଇ ପାରି ନ ଥିଲା

ଅଧିକ ସଂଖ୍ୟାରେ ପଞ୍ଜିକୃତ କରି ଏହି ସୁବିଧା ଉପଲବ୍ଧ କରିବାକୁ ଜିଲ୍ଲାପାଳ ଭୋଟ୍ଦାତାମାନଙ୍କୁ ନିବେଦନ କରିଛନ୍ତି ଇସି ଜେକେ ଜନ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିବାପାଇଁ ଆସନ୍ତା ମଙ୍ଗଳବାର ଦିନ ନିର୍ବାଚନ କମିଶନ ଅଧିକାରୀମାନଙ୍କର ଏକ ବୈଠକ ବସିବ ରାଜ୍ୟର ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେବେ

ଫଳରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ଜେଟ୍ଲୀ ଏଫ୍ବି ଅର୍ଥମନ୍ତୀ ଅରୁଣ ଜେଟ୍ଲୀ କହିଛନ୍ତି ରାଫେଲ୍ ଯୁଦ୍ଧବିମାନ କ୍ରୟ ଏବଂ ବ୍ୟବସାୟ ସଂସ୍ଥାଗୁଡ଼ିକୁ ରଣ ଛାଡ଼ ଉପରେ ରାହୁଲ୍ ଗାନ୍ଧିଙ୍କ ମିଛ କାହାଣୀ ଲୋକମାନଙ୍କ ମନରୁ ଲିଭିଗଲାଣି ଫେସ୍ବୁକ୍ ମାଧ୍ୟମରେ ଶ୍ରୀ କେଟ୍ଲୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦିଙ୍କଠାରୁ ଆରମ୍ଭ କରି ରାଜ୍ ଥାକ୍ରେଙ୍କୁ ବଦନାମ କରିବାପାଇଁ କଂଗ୍ରେସ ଓ ଏନ୍ସିପି ଏଥିପାଇଁ ବାହ୍ୟସ୍ତ୍ରକୁ ଉପଯୋଗ କରିଥିଲେ କିନ୍ତୁ ଏହାର ଫଳାଫଳ ଉତ୍ତର ପ୍ରଦେଶ ବିହାର ଏବଂ ଉତ୍ତର ଭାରତର ଅନ୍ୟ ରାଜ୍ୟଗୁଡ଼ିକ ଉପରେ କ'ଣ ପଡ଼ିବ ତାହା ସେମାନେ ହୃଦୟଙ୍ଗମ କରିପାରି ନ ଥିଲେ ଏୟାର ଇଣ୍ଡିଆ ଏୟାର୍ ଇଣ୍ଡିଆର ବିମାନ ଚଳାଚଳ ଆଜି ସନ୍ଧ୍ୟାସୁଦ୍ଧା ସ୍ୱାଭାବିକ ହୋଇଯିବ

ଶ୍ରୀ ଲୋହାନୀ କହିଛନ୍ତି ବିମାନ ଚଳାଚଳ ସମୟ ପୁନଃ ଧାର୍ଯ୍ୟ କରାଯାଇଛି ଏବଂ ଯାତ୍ରୀମାନଙ୍କୁ ଏ ସଂକ୍ରାନ୍ତରେ ଜଣାଇ ଦିଆଯାଇଛି ସର୍ଭର୍ ବ୍ୟବସ୍ଥାକୁ ମରାମତି ପାଇଁ ହସ୍ତାନ୍ତର କରାଯାଇଛି ଶ୍ରୀ ଲୋହାନୀ କହିଛନ୍ତି ଯାତ୍ରୀମାନେ ଭୋଗିଥିବା ଅସୁବିଧା ପାଇଁ ପରିଚାଳନା ବୋର୍ଡ଼ ପକ୍ଷରୁ ଘୋର ଦ୍ୟୁଖ ପ୍ରକାଶ କରାଯାଇଛି

ପ୍ରତିରକ୍ଷା ମୁଖପାତ୍ର ବ୍ରିଗେଡିୟର୍ ସୁମିତ୍ ଆଟ୍ଟାପଙ୍କୁ କହିଛନ୍ତି ଦୁଇ ଜଣ ସନ୍ତାସବାଦୀ ଗୁଳିଚୋଟରେ ମୃତ୍ୟୁବରଣ କରିଥିଲେ

ପୂର୍ବର୍ତ୍ତ ନିରାପତ୍ତା ବାହିନୀ ଯବାନମାଣେନ ସାମନ୍ତ୍ରରାଇ ଅଞ୍ଚଳର୍ ବହୃ ବିସ୍କୋରକ ପଦାର୍ଥ ଆଇଏସ୍ଆଇଏସ୍ ପତାକା ଆତ୍କଘାତୀ ଆକ୍ରମଣ ପାଇଁ ବ୍ୟବହୃତ ସାମଗ୍ରୀ ଓ ସାମରିକ ପୋଷାକ ଉଦ୍ଧାର କରିଥିଲେ ସମଗ୍ର ଦେଶରେ ଯବାନମାନେ ଖାନ୍ତଲାସୀ ଚଳାଇଛନ୍ତି

ନିରାପତ୍ତା ପରିସ୍ଥିତି ଅସ୍ଥିର ରହିଛି ଓ ସତର୍କ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି ୟୁଏସ୍ ଲଙ୍କା ଟ୍ରାଭେଲ୍ ଶ୍ରୀଲଙ୍କାରେ ଗତ ରବିବାର ଦିନର ସନ୍ତାସବାଦୀ ଆକ୍ରମଣ ଦୃଷ୍ଟିର୍ ଆମେରିକା ଏହାର ନାଗରିକମାନଙ୍କୁ ସେଦେଶକୁ ଗସ୍ତ କରିବା ନେଇ କଡ଼ା ସତର୍କତା ଜାରି କରିଛି

ଶ୍ରୀଲଙ୍କାରେ ଅବସ୍ଥାପିତ ସମସ୍ତ ଆମେରିକୀୟ ନାଗରିକମାନଙ୍କର ପିଲାମାନଙ୍କୁ ଶ୍ରୀଲଙ୍କା ଛାଡ଼ି ଚାଲିଆସିବାକୁ ଆମେରିକା ବୈଦେଶିକ ବିଭାଗ ନିର୍ଦ୍ଦେଶ କାରି କରିଛି ବିଶେଷ ଜରୁରୀ କର୍ମଚାରୀମାନଙ୍କୁ ଛାଡ଼ି ବାକି ସମସ୍ତଙ୍କୁ ଶ୍ରୀଲଙ୍କା ଛାଡ଼ି ଚାଲିଆସିବାକୁ ମଧ୍ୟ କୁହାଯାଇଛି ସନ୍ତାସବାଦୀମାନେ ପର୍ଯ୍ୟଟନ ସ୍ଥଳୀ ସମେତ ପରିବହନ କେନ୍ଦ୍ର ହାଟବଜାର ସରକାରୀ କାର୍ଯ୍ୟାଳୟ ହୋଟେଲ୍ ପ୍ରଜାସ୍ଥଳୀ କ୍ରଡ଼ାସ୍ଥଳୀ ଓ ସାଂସ୍କୃତିକ ସ୍ଥଳୀଗୁଡ଼ିକ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆମେରିକା ସ୍ଟଚନା ଜାରି କରିଛି

ଗତମାସରେ ନିରବ ମୋଦିଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଲଣ୍ଡନ୍ର ଏକ କେଲ୍ରେ ରଖାଯାଇଛି ଜେଲ୍ ଭିତର୍ ଭିଡିଓ ଲିଙ୍କ୍ ମାଧ୍ୟମରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ସେ ହାଜର ହୋଇଥିଲେ

ଆହତଙ୍କ ମଧ୍ୟରେ ପୌର ସଂସ୍ଥା କର୍ମଚାରୀ ଓ କେତେକ ଆଇନଜୀବୀ ଅଛନ୍ତି

ସ୍ୱରାଜ କାନାଡ଼ା ଇଣ୍ଡିଆନ୍ କାନାଡ଼ାର ଏକ ସ୍ୱିମିଙ୍ଗ୍ ପୁଲ୍ରେ ବୁଡ଼ିଯାଇ ପ୍ରାଣ ହରାଇଥିବା ଭାରତୀୟ ଇଞ୍ଜିନିୟର୍ ଏବଂ ତାଙ୍କ ପୁଅର ମରଶରୀରକୁ ତୁରନ୍ତ ଭାରତ ଆଶିବାପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କାନାଡ଼ାରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ବିକାଶ ସ୍ୱରୂପଙ୍କୁ କହିଛନ୍ତି